ନେତୃତ୍ୱ ନେଇଥିଲେ ଯୋଗ ବିଶ୍ୱର ଲୋକମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଯୋଗ ଡେ ଚତ୍ରର୍ଥ ଆନ୍ତର୍ଜାତିକ ଯୋଗ ଦିବସ ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି ଉତ୍ତରାଖଣ୍ଡର ଡେରାଡ୍ରନ୍ଠାରେ କଙ୍ଗଲ ଗବେଷଣା ପ୍ରତିଷ୍ଠାନରେ ମ୍ରଖ୍ୟ ଉତ୍ସବ ଅନ୍ଦ୍ରଷ୍ଠିତ ହେରାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଜାର ହଜାର ଲୋକଙ୍କର ନେତୃତ୍ୱ ନେଇ ଯୋଗାସନ କରିଛନ୍ତି ଯୋଗକୁ ଏକ ଅଭିଯାନରେ ପରିଣତ କରିବା ଓ ଦୈନନ୍ଦିନ କୀବନରେ ନିୟମିତ ଅଭ୍ୟାସ କରିବାକୁ ସେ ଆହ୍ବାନ ଦେଇଛନ୍ତି ସେ କହିଛନ୍ତି ଯୋଗ ଆଜି ବିଶ୍ୱରେ ଲୋକମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ଏକ ବଡ଼ ମାଧ୍ୟମ ହୋଇଛି ଓ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଛି ଶ୍ରୀ ମୋଦି କହିଛନ୍ତି ଯୋଗ ଭାରତୀୟ ପରମ୍ପରାର ଏକ ଅଂଶବିଶେଷ ଯାହା ସର୍ବଦା ଲୋକଙ୍କ ଏକତା ସ୍ତ୍ରରେ ବାନ୍ଧି ରଖିଛି ସେ କହିଛନ୍ତି ଉତ୍ତରାଖଣ୍ଡ ଯୋଗଭୂମି ଭାବେ ସର୍ବଜନ ବିଦିତ ଓ ଦଶନ୍ଧି ଦଶନ୍ଧି ଧରି ଏହା ଯୋଗସାଧନାର ପୀଠ ହୋଇ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗାଭ୍ୟାସ ଦ୍ୱାରା ଜଣେ ବ୍ୟକ୍ତି ସାରାଜୀବନ ନିରୋଗ ଓ ସୁସ୍ଥ ରହିବ ଶ୍ରୀ ମୋଦି କହିଛନ୍ତି ଯୋଗ ବିଶ୍ୱକୁ ଅସ୍କୁସ୍ଥତାରୁ ସୁସ୍ଥର ରାସ୍ତା ଦେଖାଇଛି ସେ କହିଛନ୍ତି ଯୋଗ ବିଭାଜନ ପରିବର୍ତ୍ତେ ସମସ୍ତଙ୍କୁ ଏକତ୍ର କରୁଛି ଶତ୍ରତା ପରିବର୍ତ୍ତେ ସଦ୍ଭାବନା ସୃଷ୍ଟି କରୁଛି ଓ ଅସ୍କୁସ୍ଥତା ପରିବର୍ତ୍ତେ ନିରୋଗ ରଖିପାରୁଛି ଭାଇସ୍ ପ୍ରେସିଡେଣ୍ଟ ଯୋଗ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏକ ସୁସ୍ଥ ଦେଶ ଗଠନପାଇଁ ଯୋଗକୁ ସ୍କୁଲ୍ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ମୁମ୍ବାଇରେ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉପରାଷ୍ଟ୍ରପତି କହିଛନ୍ତି ଏହି ଭାରତୀୟ ପୁରାତନ ପଦ୍ଧତି ବିଶ୍ୱକୁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ସେ କହିଛନ୍ତି ସକାରାତ୍ମକ ଭାବନା ଉଦ୍ରେକ ସକାଶେ ଯୋଗାଭ୍ୟାସ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ଏବଂ ଏହା ଯଦି ସ୍କୁଲ୍ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହୁଏ ତେବେ ଏକ ସୁସ୍ଥ ଦେଶଗଠନ ସମ୍ଭବ ହେବ ପରିବର୍ତ୍ତିତ ଜୀବନ ଶୈଳୀ ଯୋଗୁଁ ଲୋକମାନେ ଯେଉଁ ମାନସିକ ଚାପର ବଶବର୍ତ୍ତୀ ହେଉଛନ୍ତି ଯୋଗ ସେମାନଙ୍କୁ ସେଥିରୁ ମୁକ୍ତି ଦେଇପାରିବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ଣବୀସ କହିଛନ୍ତି ଏକ ପୁରାତନ ବିଜ୍ଞାନ ଭାବେ ଯୋଗ ଆଧୁନିକ ସମାଜରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଛି ଓ ଯୁବାମାନେ ସୁସ୍ଥ ଜୀବନ ଯାପନ ପାଇଁ ଯୋଗାଭ୍ୟାସ କରିବା ଉଚିତ ଆଇ ବି ମିନିଷ୍ଟର ଯୋଗ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡ୍ କହିଛନ୍ତି ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଏବଂ ଆଧ୍ୟାତ୍ମିକ ଉନ୍ନତି ପାଇଁ ଯୋଗ ଏକମାତ୍ର ଉପାୟ ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଶ୍ରୀ ରାଠୋଡ୍ ଓ ଦିଲ୍ଲୀ ବିକେପି ସଭାପତି ମନୋଜ ତିୱାରୀ ଦିଲ୍ଲାର ଶାହାଦରାଠାରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ଏକ ସୁସ୍ଥ ନବଭାରତ ଗଠନ ତଥା ସୁଖୀ ବିଶ୍ୱର ଗଠନପାଇଁ ଯୋଗ ମାଧ୍ୟମରେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଲିଫ୍ ପରିବର୍ତ୍ତେ ଶିଡି ବ୍ୟବହାର କରିବା ଓ କାର୍ ଓ ମୋଟର ସାଇକେଲ୍ ପରିବର୍ତ୍ତେ ସାଇକେଲ୍ ବ୍ୟବହାର କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି

ଗୋଟିଏ ସ୍ଥାନରେ ସର୍ବାଧିକ ସଂଖ୍ୟାରେ ଲୋକମାନେ ଯୋଗାଭ୍ୟାସ କରି ଏକ ବିଶ୍ୱ ରେକର୍ଡ଼ ସୂଷ୍ଟି କରିବାପାଇଁ ଏହା ଏକ ଉଦ୍ୟମ ଥିଲା ସେହି କାର୍ଯ୍ୟକ୍ରମରେ ଗିନିଜ୍ ବିଶ୍ୱ ରେକର୍ଡ଼ର ପ୍ରତିନିଧ୍ୟମାନେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଯୋଗଗୁରୁ ରାମଦେବ ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କର ନେତୃତ୍ୱ ନେଇଥିଲେ ଗିନିଜ୍ ବିଶ୍ୱରେକର୍ଡ଼ର ପ୍ରତିନିଧ୍ୟମାନେ ବିଶ୍ୱରେକର୍ଡ଼ ସାର୍ଟିଫିକେଟ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ

ଚଣ୍ଡୀଗଡ଼ରେ କେନ୍ଦ୍ରମନ୍ତ୍ରୀ ସ୍ବୃତି ଇରାନୀ ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡୀଗଡ଼ ପ୍ରଶାସକ ଭିପି ସିଂ ବଦନୋର୍ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶହ ଶହ ଲୋକଙ୍କ ଗହଣରେ ଯୋଗାଭ୍ୟାସ କରିଛନ୍ତି ପଞ୍ଜାବ ଓ ହରିୟାନାରେ ରାଜ୍ୟବ୍ୟାପୀ ଯୋଗାଭ୍ୟାସ କରାଯାଇଛି ସେହି ଦୁଇ ରାଜ୍ୟରେ ବହୁ ମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ କାର୍ଯ୍ୟକ୍ରମଗୁଡ଼ିକରେ ଅଂଶଗ୍ରହଣ କରିଛନ୍ତି ହରିୟାନାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଝଝର୍ଠାରେ ଅନୁଷ୍ଠିତ ହୋଇଛି ହରିୟାନା ରାଜ୍ୟପାଳ କପ୍ତାନ ସିଂ ସୋଲାଙ୍କି ପଞ୍ଜକୁଲାଠାରେ ଯୋଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗୋଆ ଯୋଗ ଡେ ଗୋଆରେ ଚତ୍ର୍ଥ ଆନ୍ତର୍କାତିକ ଯୋଗ ଦିବସ ପାଳିତ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଉତ୍ତର ଗୋଆର ବାମ୍ଘୋଲିମ୍ଠାରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଛି ରାଜ୍ୟପାଳ ଡକ୍କର ମୃଦ୍ଦୁଳା ସିହ୍ନା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଆଜି ସମଗ୍ର ବିଶ୍ୱ ଯୋଗାଭ୍ୟାସ କରୁଛି ଓ ଏହା ଭାରତ ପାଇଁ ଏକ ଗୌରବର ବିଷୟ ଯୋଗ ସମ୍ପନ୍ଧୀୟ ଶ୍ଳୋକ ଓ ବାଣୀଗୁଡ଼ିକୁ ସ୍କୁଲ୍ ଗୃହର କାନ୍ଥରେ ଲେଖିବାପାଇଁ ସେ ସ୍କୁଲ୍ କର୍ତ୍ତୃପକ୍ଷମାନଙ୍କୁ ଅନୁରୋଧ କରିଛନ୍ତି ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଯୋଗର ମହତ୍ୱ ବିଷୟରେ ଅବଗତ ହୋଇପାରିବେ ଆସାମ ଯୋଗ ଡେ ଆସାମରେ ଆକି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ ରାଜଭବନଠାରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ନାଗାଓଁ ସ୍ଥିତ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ

କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ୍ ମଧ୍ୟ ଗୌହାଟୀଠାରେ ଏକ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ତାଙ୍କ ସହ ବିଜେପି ରାଜ୍ୟଶାଖା ସଭାପତି ରଞ୍ଜିତ୍ କୁମାର ଦାସ ଥିଲେ

ଏହି କାର୍ଯ୍ୟକ୍ରମରେ ପ୍ରରୀ ରାଜା ଗଜପତି ଦିବ୍ୟସିଂହ ଦେବ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି ଯୋଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ସେହିଭଳି ରାଉରକେଲାଠାରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କୁଏଲ୍ ଓରାମ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟର ବିଭିନ୍ନ କିଲ୍ଲା ସଦର ମହକୁମାଠାରେ ମଧ୍ୟ ଯୋଗ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଛି ମଣିପୁର ଯୋଗ ଡେ ମଣିପୁର ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ନେହରୁ ଯୁବକେନ୍ଦ୍ର ସଙ୍ଗଠନ ଓ ପାରା ବିଦ୍ୟା ଯୋଗ ସଙ୍ଗଠନ ଇମ୍ଫାଲ୍ ସ୍ଥିତ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ରେ ଆନ୍ତର୍ଜାତିକ ଯୋଗ ଦିବସ ମିଳିତ ଭାବେ ପାଳନ କରିଛନ୍ତି ରାଜ୍ୟପାଳ ଡକ୍ଟର ନକ୍ମା ହେପ୍ତୁଲ୍ଲା ରାଜଭବନଠାରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ଅର୍ଚ୍ଚଣାଚଳ ଯୋଗ ଡେ ଅରୁଣାଚଳ ପ୍ରଦେଶରେ ଆଜି ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି ଏହି ଉପଲକ୍ଷେ ସମଗ୍ର ରାଜ୍ୟରେ ଯୋଗାଭ୍ୟାସ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଇଟାନଗର ସ୍ଥିତ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟଠାରେ ଯୋଗ ଶିବିରରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କହିଛନ୍ତି ଲୋକମାନଙ୍କୁ ଶାରୀରିକ ଓ ମାନସିକ ସ୍ୱସ୍ଥତାପାଇଁ ଯୋଗାଭ୍ୟାସ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ଆକାଶବାଣୀ ଇଟାନଗର ପରିସରରେ ମଧ୍ୟ ଏକ ମୁକ୍ତ ଯୋଗ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା

ପାକିସ୍ତାନ ସମେତ ବିଭିନ୍ନ ବିଦେଶୀ ଦୂତାବାସରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଥିବାର ଖବର ମିଳିଛି

ଫିନ୍ଲ୍ୟାଣ୍ଡ୍ରେ ଆଧ୍ୟାତ୍କିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ତାଙ୍କ ସହ ଭାରତୀୟ ରାଷ୍ଟ୍ରଦୃତ ବାଣୀ ରାଓ ଉପସ୍ଥିତ ଥିଲେ ୟୁଏନ୍ ଯୋଗ ଡେ ଜାତିସଂଘର ଅନେକ ରାଷ୍ଟ୍ରଦୂତ ବହୁ କୂଟନୀତିଜ୍ଞ ଅନେକ ଆଧ୍ୟାତ୍ମିକ ଗୁରୁ ସମାଜସେବୀ ଓ ଛୋଟ ଛୋଟ ପିଲାମାନେ କାତିସଂଘସ୍ଥିତ ଭାରତର ସ୍ଥାୟୀ ଦୂତାବାସରେ ଅନ୍ତିଷ୍ଠିତ ଆନ୍ତର୍ଜାତିକ ଯୋଗ ଦିବସରେ ଅଂଶଗ୍ରହଣ କରିଛନ୍ତି

ଏହି କାର୍ଯ୍ୟକ୍ରମର ନାମ ଶାନ୍ତି ପାଇଁ ଯୋଗ ରଖାଯାଇଥିଲା କାତିସଂଘ ଡେପୁଟି ସେକ୍ରେଟାରୀ ଜେନେରାଲ ଅମିନା ମହମ୍ମଦ ଉଦ୍ବୋଧନ ଦେଇ ଭାରତ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବାକୁ ପ୍ରଶଂସା କରିଥିଲେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ତଥା ରାଷ୍ଟ୍ରଦୃତ ସୟଦ୍ ଆକବରୁଦ୍ଦିନ୍ କହିଛନ୍ତି ଦିନକୁ ଦିନ ଯୋଗର ଲୋକପ୍ରିୟତା ବଢ଼ିବା ଓ ଆନ୍ତର୍ଜାତିକ ସ୍ତରରେ ଅଧିକରୁ ଅଧିକ ଦେଶ ଯୋଗାଭ୍ୟାସ କରିବାରୁ ଏକଥା ସ୍ୱଷ୍ଟ ଯେ ଯୋଗ ସବୁ ବୟସର ସବ୍ ବର୍ଗର ଏବଂ ସବ୍ ସମାଜର ଲୋକ ପରିପାରିବେ ସ୍ୱଷମା ବ୍ରସେଲ୍ସ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ୟୁରୋପୀୟ କମିଶନ ସଭାପତି କିନ୍ କ୍ଲଡ୍ ଜଙ୍କର୍ଙ୍କୁ ଗତକାଲି ସନ୍ଧ୍ୟାରେ ବ୍ରସେଲ୍ସ୍ରେ ସାକ୍ଷାତ କରିଛନ୍ତି

ସେ କହିଛନ୍ତି ଭାରତ ଓ ୟୁରୋପୀୟ ସଂଘ ହେଉଛନ୍ତି ପରସ୍କରର ଭାଗିଦାର ଓ ବହୁକ୍ଷେତ୍ରରେ ବାସ୍ତବିକ୍ ଅଂଶୀଦାର ଶ୍ରୀମତୀ ସ୍ୱରାଜ ତାଙ୍କ ଚତ୍ରର୍ରଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯାଇ ଗତକାଲି ବେଲ୍ଜିୟମ୍ ରାଜଧାନୀ ବ୍ରସେଲ୍ସରେ ପହଞ୍ଚଥିଲେ

ଟ୍ରମ୍ପ୍ ଇମିଗ୍ରେସନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ମେକ୍ସିକୋ ସହ ସୀମା ଅଞ୍ଚଳରୁ ଗିରଫ କରାଯାଇଥିବା ଦେଶାନ୍ତରିତ ଲୋକମାନଙ୍କର ପରିବାରଗୁଡ଼ିକ୍ ଏକତ୍ର କରି ରଖିବାପାଇଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିଛନ୍ତି ଏହି ନିର୍ଦ୍ଦେଶ ଅନୁସାରେ ଦେଶୀୟ ନିରାପତ୍ତା ବିଭାଗ ଅଧୀନରେ ସେହି ପରିବାରଗୁଡ଼ିକ୍ ଏକତ୍ର ରଖାଯିବ କେବଳ ଯେଉଁ କ୍ଷେତ୍ରରେ କୌଣସି ବ୍ୟକ୍ତି କୌଣସି ପିଲା ପ୍ରତି ବିପଦ ସୃଷ୍ଟି କରୁଥିବାର ଜଣାପଡ଼ିବ ସେଠାରେ ସମ୍ପୁକ୍ତ ବ୍ୟକ୍ତିକୁ ଅଲଗା ରଖାଯିବ

ଡେନ୍ମାର୍କ ଅଷ୍ଟ୍ରେଲିଆକୁ ଭେଟୁଥିବାବେଳେ ଫ୍ରାନ୍ସ ପୁଲ୍ 'ସି'ରେ ପେରୁକୁ ଭେଟିବ